ଆବଶ୍ୟକ ପଡ଼ିଲେ ଆହୁରି ଗେଟ୍ ବନ୍ଦ୍ କରାଯିବ ବୋଲି ସେ କହିଛନ୍ତି

ଏହାଦ୍ୱାରା ହଜାର ଲୋକ ପ୍ରଭାବିତ ହୋଇଛନ୍ତି

ଅପରପକ୍ଷରେ ଖୁଣ୍ଣୁଶି ନିକଟସ୍ଥ ପୁରୁଶା ସମ୍ୟଲପୁର କଟକ ରାସ୍ତା ଉପରେ ପାଣି ଚାଲୁଥିବାରୁ ଦୁଇ ଦିନ ଧରି ଯାତାୟତ ବାଧାପ୍ରାପ୍ତ ହୋଇଥିବାବେଳେ ଆକି ସେଠାରେ କଳସ୍ତର କମିଛି

ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ଥିଲେ

ଏହି ଅବସରରେ ତାଙ୍କର ଅମ୍ନାନ ସ୍ଦୁତି ପ୍ରତି ସମଗ୍ର ଦେଶ ଆକି ଶ୍ରଦ୍ଧାଞ୍ଚଳି ଜଣାଉଛି

ପାଶିପାଗ କେନ୍ଦର ସୂଚନା ଅନୁସାରେ ରାଜସ୍ଚାନରେ ମୌସୁମୀ ଟ୍ରପ୍ ଲାଇନ୍ ସୂଷ୍ ହୋଇଛି